ଇସି ମିଟିଂ ନିର୍ବାଚନ କମିଶନ ବିଭିନ୍ନ ନିର୍ବାଚନ ସଂସ୍କାର ବିଷୟରେ ଆଲୋଚନା ପାଇଁ ସମସ୍ତ କାତୀୟ ଓ ରାକ୍ୟସ୍ତରୀୟ ରାଜନୈତିକ ଦଳଗୁଡ଼ିକ ସହ ଏବେ ନୂଆଦିଲ୍ଲୀରେ ବୈଠକ ଚଳେଇଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତାମତ ସଂଗ୍ରହ ଲାଗି ନିର୍ବାଚନ କମିଶନ ଦ୍ୱାରା ଅନେକ ସମୟରେ ଏଭଳି ବୈଠକମାନ ଡକାଯାଇଥାଏ ଏହି ବୈଠକର କାର୍ଯ୍ୟସୂଚୀରେ ସଠିକ୍ ଭୋଟର ତାଲିକା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ଆଗକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଥିବା ଦୃଷ୍ଟିରୁ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ ସକାଶେ ନିର୍ବାଚନ କମିଶନ ବିଭିନ୍ନ ପକ୍ଷରୁ ମତାମତ ସଂଗ୍ରହ କରୁଛି ବର୍ତ୍ତମାନର ନିର୍ବାଚନ ବ୍ୟବସ୍ଥା ଓ ପଦ୍ଧତିରେ ଉନ୍ନତି ଆଣି ନିର୍ବାଚନ କମିଶନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରଚେଷ୍ଟା କରିଆସୁଛି ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା କ୍ଷତିଗ୍ରସ୍ତ କେରଳକୁ ଜାତୀୟ ଦୁର୍ବିପାକ ସହାୟତା ପାଷ୍ଠିରୁ ଆହୁରି ଅଧିକ କେନ୍ଦ୍ରୀୟ ସହାୟତା ଦିଆଯିବା ବିଷୟ କେରଳ ରାଜ୍ୟପାଳ ପି ସଦାଶିବମ୍ଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ରାଜଭବନରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ରାଜ୍ୟକୁ ସହାୟତା ଦିଆଯିବା ଲାଗି ଯେଉଁ ପ୍ରତିଶ୍ରତି ଦିଆଯାଇଥିଲା ତାହା ବ୍ୟତୀତ ଏହି ଅର୍ଥ ଅତିରିକ୍ତ ସହାୟତା ରାଜ୍ୟକୁ ଜରୁରୀ ସହାୟତା ପ୍ରଦାନର ଆବଶ୍ୟକତା ଦୃଷ୍ଟିରୁ ସାଧାରଣ ନିୟମ ଓ ପଦ୍ଧତିକୁ ଅନୁସରଣ କରିବା ଜରୁରୀ ନୁହେଁ ବୋଲି ଶ୍ରୀ ସଦାଶିବମ୍ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜଣାଇବା ପରେ ଶ୍ରୀ ମୋଦି ଏହା କହିଛନ୍ତି ଆର୍ଥିକ ସହାୟତା ବ୍ୟତୀତ କେନ୍ଦ୍ର ସରକାର ଖାଦ୍ୟ ପାନୀୟ ଜଳ ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଭୃତି ବହୁ ପରିମାଣରେ ଯୋଗାଇଛନ୍ତି ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କେରଳ ଓ ଅନ୍ୟାନ୍ୟ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପାଖରେ ଦେଶ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି ବୋଲି କହିଥିଲେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସଶସ୍ତ ବାହିନୀର ଭୂମିକାକୁ ପ୍ରଶଂସା କରିଥିଲେ କେରଳ ରାଜ୍ୟପାଳ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଙ୍କୁ ଭେଟି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ଅଗ୍ରଗତି ବିଷୟରେ ତାଙ୍କୁ ଜଣାଇଥିଲେ

ଫେସ୍ବୁକ୍ ପୋଷ୍ଟ୍ରେ ଶ୍ରୀ ଜେଟ୍ଲୀ କହିଛନ୍ତି ବିଗତ ଚାରିବର୍ଷ ଭିତରେ ଆଇନ ପ୍ରଣୟନ ସମେତ ଅନେକ କ୍ଷେତ୍ରରେ ବହୁ ସଂସ୍କାର ଅଶାଯାଇଛି ଓ ସରକାର ଏହାକୁ ଜାରି ରଖିଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ବ୍ୟବସ୍ଥାକୁ ନିର୍ମଳ ରଖାଯିବା ସହ ଏଥିରେ ସଚ୍ଛତା ଅଣାଯାଇଛି

ବାୟୋ ଫୁଏଲ୍ ଫ୍ଲାଇଟ୍ ଜୈବ ଇନ୍ଧନରେ ଚାଳିତ ଦେଶର ପ୍ରଥମ ବିମାନ ଆଜି ନ୍ତଆଦିଲ୍ଲୀସ୍ଥିତ ଆନ୍ତର୍କାତିକ ବିମାନ ବନ୍ଦରରେ ଅବତରଣ କରିଛି ଏହି ବିମାନର ପରୀକ୍ଷାମୂଳକ ଉଡ଼ାଣ ଡେରାଡୁନ୍ରୁ ଆରମ୍ଭ କରାଯାଇଥିଲା ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ପରିବେଶ ମନ୍ତ୍ରୀ ଡକ୍ର ହର୍ଷବର୍ଦ୍ଧନ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏହି ବିମାନକୁ ସ୍ୱାଗତ କରିଥିଲେ ଟ୍ୱିଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ବିକଳ୍ପ ଇନ୍ଧନକୁ ଉସାହିତ କରିବା ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ଭାରତରେ ଏହା ହେଉଛି ଏଧରଣର ପ୍ରଥମ ପରୀକ୍ଷା ସେହି ଜେବ ଇକ୍ଷନ ଡେରାଡୁନ୍ସ୍ରିତ ଭାରତୀୟ ପେଟ୍ରୋଲିୟମ୍ ପ୍ରତିଷ୍ଠାନ ଦ୍ୱାରା ବିକଶିତ କରାଯାଇଛି ମନ୍ତ୍ରୀ କହିଛନ୍ତି ପରିବହନ ଓ ବିମାନ ଚଳାଚଳ କ୍ଷେତ୍ର ପାଇଁ ସ୍ଥାୟୀ ତଥା ବିକଳ୍ପ ଇନ୍ଧନ ବ୍ୟବହାରକୁ ଉତ୍କାହିତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ଓ ଦେଶର ଜାତୀୟ ଜେବ ଜ ୍ଇନ୍ଧନ ନୀତିରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି ଭାରତ ମଧ୍ୟ ଫସିଲ୍ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଜୈବ ଇନ୍ଧନର ବିକାଶକୁ ଉତ୍ସାହିତ କରୁଛି

ସେ କହିଥିଲେ ଜେବ ଇନ୍ଧନ କେବଳ ଏକ ବିଜ୍ଞାନ ନୁହେଁ ଏହା ଏକ ମନ୍ତ୍ର ଯାହା କେବଳ ଭାରତକୁ ନୁହେଁ ସମଗ୍ର ବିଶ୍ୱକୁ ନୂଆ ଶକ୍ତି ଯୋଗାଇବ ଶ୍ରୀ ମୋଦି ପୁଣି କହିଥିଲେ ଜୈବ ଇନ୍ଧନ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ ଜୀବନର ମାନରେ ଦ୍ରତ ପରିବର୍ତ୍ତନ ଓ ଉନ୍ନତି ଆଣିବ

ପୁଲିସ୍ ସୁପରିନ୍ଟେଣ୍ଟେଣ୍ଟ୍ ଓମ୍ବୀର ସିଂ କହିଛନ୍ତି ଗତକାଲି ସେମାନଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ପାଖରୁ ମୁଦ୍ରଶ ଯନ୍ତ୍ର କାର୍ ଓ ମୋଟରସାଇକେଲ୍ ଜବତ କରାଯାଇଛି ସୁଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ହାନୋଇରେ ତୃତୀୟ ଭାରତ ମହାସାଗର ସମ୍ମିଳନୀକୁ ଉଦ୍ଘାଟନ କରିବେ

ଭିଏତ୍ନାମ୍ରେ ସେ ଭିଏତ୍ନାମ ବୈଦେଶିକ ମନ୍ତ୍ରୀ ଫାମ୍ ବିନ୍ ମିନ୍ଙ୍କ ସହ ଷୋଡ଼ଶ ମିଳିତ କମିଶନ ବୈଠକରେ ସହଅଧ୍ୟକ୍ଷତା କରିବେ ସେ ମଧ୍ୟ ଭିଏତ୍ନାମ ପ୍ରଧାନମନ୍ତ୍ରୀ ନ୍ୟୁଏନ୍ ଜୁଆନ୍ ଫୁକ୍ଙ୍କୁ ସାକ୍ଷାତ କରିବେ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ କାମ୍ଘୋଡ଼ିଆ ବୈଦେଶିକ ମନ୍ତ୍ରୀ ପ୍ରାକ୍ ସୋଖୋନ୍ଙ୍କ ସହ କଥାବାର୍ତ୍ତା କରିବେ ଓ କାମ୍ଘୋଡ଼ିଆ ପ୍ରଧାନମନ୍ତ୍ରୀ ହୁନ୍ ସେନ୍ ଏବଂ ସିନେଟ୍ ସଭାପତି ସେ ଛୁମ୍ଙ୍କୁ ସାକ୍ଷାତ କରିବେ ଏସିଆନ୍ ଗେମ୍ସ ଭାରତର ବ୍ୟାଡମିଙ୍କନ ପ୍ରତିଯୋଗୀ ସାଇନା ନେହୱାଲ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଆଜି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି

ପୂର୍ବରୁ ଏସୀୟ କ୍ରୀଡ଼ାରେ ଭାରତ ବ୍ୟାଡ୍ମିଣ୍ଟନ୍ ସିଙ୍ଗିଲ୍ସରେ କେବେ ପଦକ ବିଜୟୀ ହୋଇନଥିବାରୁ ଭାରତ ପାଇଁ ଏହି ପଦକ ଐତିହାସିକ ବିବେଚିତ ହୋଇଛି

ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଏବେ ଜାପାନର ଆକାନୀ ୟାମାଗୁଜିଙ୍କ ବିପକ୍ଷରେ ଆଉ ଏକ ସେମିଫାଇନାଲ୍ ମ୍ୟାଚ୍ ଖେଳୁଛନ୍ତି ଆଥ୍ଲେଟିକ୍ସରେ କାଭେଲିନ୍ ଥ୍ରୋ ପ୍ରତିଯୋଗୀ ନିରଜ୍ ଚୋପ୍ଡା ଭାରତ ପାଇଁ ସ୍ୱର୍ଷ୍ଣପଦକ ବିଜୟୀ ହେବାର ଆଶା ରଖିଥିବା ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଏସୀୟ କ୍ରୀଡ଼ାର ଉଦ୍ଘାଟନୀ ଉହବରେ ଜାତୀୟ ପତାକା ବହନ କରି ନେତୃତ୍ୱ ନେଇଥିବା ନିରଜ ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲ୍ରେ ଶିବପାଲ୍ ସିଂଙ୍କ ସହ ଆଜି ପ୍ରତିଯୋଗୀତାରେ ଅବତୀର୍ଣ୍ଣ ହେବେ ମହିଳା ଲଙ୍ଗ୍ କମ୍ପ୍ରେ ମୀନା ବରାକିଲ୍ ଓ କେମ୍ସ ନୟନା ଏବଂ ପୁରୁଷ ହାଇ ଜମ୍ପ୍ରେ ଚେତନ ବାଳସୁବ୍ରମଣ୍ୟ ମଧ୍ୟ ସ୍ୱର୍ଷ୍ଣପଦକ ବିଜୟୀ ହେବାର ଆଶା ରଖିଛନ୍ତି